ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୁଆଦିଲ୍ଲୀଠାରେ ଏହି ଅଭିଯାନ ଶୁଭାରମ୍ଭ କରିବାକୁ ଥିବାବେଳେ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଥା ଗାଜିଆବାଦରୁ ଏହା ଆରମ୍ଭ କରିବେ ସେହିଭଳି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡ଼କରୀ ମଧ୍ୟ ଦେଶବ୍ୟାପୀ ଘରକୃଘର ବୁଲି ଏହି ଅଭିଯାନରେ ଅଂଶ ଗ୍ରହଣ କରିବେ

ସିଏମ୍ କୟରାମ ଠାକୁର ସିଏଏ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ତିନୋଟି ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡନର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସାହାଯ୍ୟ କରିବା ହେଉଛି ନାଗରିକତା ସଂଶୋଧନ ଆଇନର ମୁଖ୍ୟ ଉଦ୍ଦେଶ୍ୟ ଗତକାଲି ଡେରାଡୁନ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଠାକୁର କହିଛନ୍ତି ନିଜ ନିଜ ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜବାହରଲାଲ ନେହରୁ ଏବଂ ଲିଆକତ୍ ଅଲ୍ଲୀଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଏହି ରାଜିନାମା ଅନୁଯାୟୀ ଭାରତ ଆଜି ପର୍ଯ୍ୟନ୍ତ ନିଜର ଦାୟିତ୍ୱ ନିର୍ବାହ କରି ଆସୁଛି ମାତ୍ର ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି ତେଣୁ ପାକିସ୍ତାନ ସମେତ ବାଂଲାଦେଶ ଓ ଆଫଗାନିସ୍ତାନରେ ମଧ୍ୟ ଅନୁରୂପ ପରିସ୍ଥିତିର ଶିକାର ହୋଇ ବହୁ ସଂଖ୍ୟକ ଶରଣାର୍ଥୀ ସେଠାରୁ ଭାରତକୁ ଚାଲିଆସୁଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି ସେ କହିଛନ୍ତି କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀଦଳର ନେତାମାନେ ଏହି ପ୍ରସଙ୍ଗକୁ ରାଜନୀତିର ରୂପ ଦେବା ସହ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ଯେଉଁ ସଂଖ୍ୟାଲଘୁ ସଂପ୍ରଦାୟମାନେ ଭାରତରେ ନାଗରିକ ଭାବେ ବସବାସ କରୁଛନ୍ତି ଏହି ଆଇନ ଦ୍ୱାରା ସେମାନଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି

ଏସ୍ଜିପିସି ନାନ୍କାନ ସାହିବ ପାକିସ୍ତାନରେ ଗୁରୁଦ୍ୱାର ନାନକାନ ସାହିବ ଉପରେ ହୋଇଥିବା ଆକ୍ରମଣ ଘଟଣାର ସ୍ଥିତି ସମୀକ୍ଷା କରିବା ଲାଗି ଶିରୋମଣି ଗୁରୁଦ୍ଧାର ପ୍ରବନ୍ଧକ କମିଟି ଏସଜିପିସି ପକ୍ଷରୁ ଏକ ଚାରିଜଣିଆ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ଏସ୍ଜିପିସି ମୁଖ୍ୟ ଗୋବିନ୍ଦ ସିଂ ଲୋଙ୍ଗୱାଲ କହିଛନ୍ତି ଏହି ପ୍ରତିନିଧି ଦଳ ନାନକାନ୍ ସାହିବରେ ଶିଖ୍ ସଂପ୍ରଦାୟର ପରିବାରକୁ ମଧ୍ୟ ଭେଟିବେ ଶିଖ୍ ସଂପ୍ରଦାୟଙ୍କର ଏହି ଐତିହାସିକ ଧାର୍ମିକ ସ୍ଥଳ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ଏହି ଆକ୍ରମଣ ଦ୍ୱାରା ସେଠାରେ ଥିବା ଶିଖ୍ ସଂପ୍ରଦାୟର ଲୋକମାନଙ୍କ ମନରେ ଆଘାତ ହୋଇଛି

ବିଜେପି କଣ୍ଡେମ୍ନସ ପାକିସ୍ତାନରେ ଗୁରୁଦ୍ୱାର ନାନକାନ୍ ସାହିବ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି ଦଳ ପକ୍ଷରୁ କୁହାଯାଇଛି ପାକିସ୍ତାନରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ସୁରକ୍ଷିତ ନୁହନ୍ତି ଏଭଳି ଘଟଣା ପ୍ରମାଣ କରୁଛି ଯେ ଏନ୍ଡିଏ ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରି ଏକ ଉଚିତ ପଦକ୍ଷେପ ନେବା ସହ ପାକିସ୍ତାନ ଭଳି ପଡ଼ୋଶୀ ରାଜ୍ୟରେ ଧାର୍ମିକ ଉତ୍ପୀଡ଼ନର ସମ୍ମୁଖୀନ ହେଉଥିବା ଲୋକଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇ ଦଳର ମୁଖପାତ୍ର ମିନାକ୍ଷୀ ଲେଖି କହିଛନ୍ତି ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ଧାର୍ମିକ ସ୍ଥଳଗୁଡ଼ିକ ଉପରେ ଲଗାତାର ଏଭଳି ଆକ୍ରମଣ ହେଉଛି

ଏୟାର ଇଣ୍ଡିଆ ଏୟାର ଇଣ୍ଡିଆର ମୁଖ୍ୟ ଅଶ୍ୱିନୀ ଲୋହାନୀ କହିଛନ୍ତି ଯେ ଏୟାର ଇଣ୍ଡିଆ ବନ୍ଦ ହୋଇଯିବ ବୋଲି ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ ସେ କହିଛନ୍ତି ଆଗାମୀ ଦିନରେ ଏୟାର ଇଣ୍ଡିଆକୁ ଅଧିକ ସଂପ୍ରସାରଣ କରାଯିବ ଏଥିଲାଗି ଯାତ୍ରୀ ଓ ଏଜେଷ୍ଟଙ୍କ ସମେତ ଅନ୍ୟ କେହି ବି ଭୟଭୀତ ହେବାର କୌଣସି କାରଣ ନାହିଁ

ଗତକାଲି ହସ୍କିଟାଲ ଗସ୍ତ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଇଲଟ କହିଛନ୍ତି ଶିଶୁମାନଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ ସେ କହିଛନ୍ତି ଏହି ଘଟଣାରେ ସରକାରଙ୍କ ପ୍ରତିକ୍ରିୟା ଆଦୌ ସନ୍ତୋଷଜନକ ନୁହେଁ ଶ୍ରୀ ପାଇଲଟ କହିଛନ୍ତି ଯେଉଁମାନେ ନିଜ ନିଜର ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ସେ କହିଛନ୍ତି ଏତେ କମ୍ ସମୟ ମଧ୍ୟରେ ଏତେ ଶିଶୁଙ୍କର ମୃତ୍ୟୁ ପଛରେ କିଛିନା କିଛି କାରଣ ରହିଛି ସେ କହିଛନ୍ତି ଭବିଷ୍ୟତରେ ଯଦି ଏଭଳି ଘଟଣାର ପୁନରାବୃତ୍ତି ଘଟେ ତେବେ ସରକାର ଏହାକୁ ବରଦାସ୍ତ କରିବେ ନାହିଁ ଲୋକସଭା ବାଚସ୍କତି ଓମ୍ ବିର୍ଲା ପୀଡ଼ିତମାନଙ୍କ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରତି ଦେଇଛନ୍ତି ଇତିମଧ୍ୟରେ ହସ୍କିଟାଲରେ ଶିଶୁ ମୃତ୍ୟୁ ଘଟଣାର ସମୀକ୍ଷା ପାଇଁ ଅଗ୍ରଣୀ ଶିଶୁ ବିଶେଷଜ୍ଞ ଓ ଅନ୍ୟାନ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କର ଟିମ୍ କୋଟାରେ ପହଞ୍ଚିଛି ଘଟଣାର ସମୀକ୍ଷା ଓ ସମସ୍ୟାର ନିଦାନ ପାଇଁ ଆଶୁପଦକ୍ଷେପ ନେବା ସକାଶେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଦଳକୁ ସେଠାକୁ ପଠାଯାଇଛି ଏହି ଉଚ୍ଚସ୍ତରୀୟ ଟିମ୍ରେ ଜୋଧପୁର ଏମସ୍ର ବିଶେଷଜ୍ଞ ଡାକ୍ତର ଏବଂ ଜୟପୁର ସ୍ୱାସ୍ଥ୍ୟସେବା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ସାମିଲ ଅଛନ୍ତି

ଇରାକ ମିଶାଇଲ୍ ଇରାକ ରାଜଧାନୀ ବାଗଦାଦର ସୁରକ୍ଷିତ ବଳୟ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଦୁଇଟି ମିଜାଇଲ୍ ମାଡ଼ ହୋଇଛି ଏହାର ଦିନକ ପୂର୍ବରୁ ଆମେରିକା ଡ୍ରୋନ୍ ଆକ୍ରମଣରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡସ୍ କମାଣ୍ଡର କାସେମ୍ ସୋଲେମାନିଙ୍କୁ ହତ୍ୟା କରାଯାଇଥିଲା ଦୁଇଟି ବିସ୍ଫୋରଣ ସର୍ବାଧିକ ନିରାପତ୍ତା ଅଞ୍ଚଳ ଆମେରିକା ଦତାବାସ ନିକଟରେ ଘଟିଛି

ବହୁ ବୁଦ୍ଧିଜୀବୀ ଏଥିରେ ଅଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି ସେହିଭଳି ଜାତୀୟ ବିଜ୍ଞାନ କଂଗ୍ରେସର ଅଂଶ ସ୍ୱର୍ପ ରାଷ୍ଟ୍ରୀୟ କିଶୋର ବୈଜ୍ଞାନିକ ସମ୍ମେଳନକୁ ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫେସର ସିଏନ୍ଆର୍ ରାଓ ଉଦ୍ଘାଟନ କରିଛନ୍ତି

ସନ୍ଧ୍ୟା ସାତଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ